ସେ କହିଛନ୍ତି ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ଜୋର୍ସୋରରେ ଉଦ୍ୟମ ଆରମ୍ଭ କରିଛି ଭାରତ ଏ କ୍ଷେତ୍ରରେ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏ କ୍ଷେତ୍ରେ ଭାରତର ବେଶ୍ ଦକ୍ଷତା ରହିଛି ଓ ଏହା ସାମୁଦ୍ରିକ ଅର୍ଥନୀତିର ବିକାଶରେ ନାହିଁ ନ ଥିବା ସଫଳତା ହାସଲ କରିବ ବିଭିନ୍ନ ସଂସ୍କାର ମାଧ୍ୟମରେ ସରକାର ବିଶ୍ୱସ୍ତରୀୟ ସାମୁଦ୍ରିକ ମୌଳିକ ଢାଞାର ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି କୌଣସି ଗୋଟିଏ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆନଯାଇ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ବନ୍ଦର କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରି ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଅର୍ଥନୀତିର ବିକାଶରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦରଗୁଡ଼ିକୁ ଉପକୂଳ ଅର୍ଥନୈତିକ ଜୋନ୍ ଗୁଡ଼ିକ ସହ ସଂଯୋଗ କରିବା ଲକ୍ଷ୍ୟରେ ଏହିସବୁ ପଦକ୍ଷେପ ନିଆଯାଇଛି ଏହାଦ୍ୱାରା ବନ୍ଦର ଭିଭିକ ସ୍ମାର୍ଟ୍ ସହର ମାନ ସୃଷ୍ଟି ହୋଇପାରିବ ଓ ବନ୍ଦରଗୁଡ଼ିକ ନିକଟରେ ଆନ୍ତର୍ଜାତିକ ଚାହିଦାର ପୂରଣ ପାଇଁ ଉତ୍ପାଦନ ଆରମ୍ଭ କରାଯାଇ ପାରିବ

ସେ କହିଛନ୍ତି ସରକାର ଦ୍ୱିପାଞ୍ଚଳ ମୌଳିକ ଢାଞ୍ଚା ଓ ପରିବେଶର ସାମୁହିକ ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି ଏଥିପାଇଁ ପୁନର୍ବ୍ୟବହାର କ୍ଷମ ଶକ୍ତିର ବ୍ୟବହାରକୁ ଉହାହିତ କରାଯାଉଛି ସେ କହିଛନ୍ତି ସରକାର ମଧ୍ୟ ଜଳପଥଗୁଡ଼ିକରେ ପୁଞ୍ଜିନିବେଶ କରୁଛନ୍ତି

ଏହା ଅର୍ଥନୈତିକ ବିକାଶରେ ସହାୟକ ହେଉଛି ଓ ଭାରତୀୟ ସାମଗ୍ରୀ ଗୁଡ଼ିକର ଚାହିଦା ବୃଦ୍ଧି ପାଉଛି

ବିଭିନ୍ନ ଦେଶର ବିଶିଷ୍ଟ ବକ୍ତାମାନେ ଏହି ଶିଖର ବୈଠକରେ ଅଶଗ୍ରହଣ କରି ଭାରତରେ ସାମୁଦ୍ରିକ କ୍ଷେତ୍ରରେ ସମ୍ଭାବ୍ୟ ପୁଞ୍ଜିନିବେଶ ସୁଯୋଗର ଆକଳନ କରୁଛନ୍ତି ଏହି ବୈଠକର ସହଯୋଗୀ ରାଷ୍ଟ୍ର ଡେନ୍ମାର୍କ ରହିଛି

ଗଡ଼କରୀ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କାର୍ ନିର୍ମାତା ମାନଙ୍କୁ ଫ୍ଲେକ୍ସ ଇଞ୍ଜିନ୍ର ସ୍ୱଦେଶୀ ଉତ୍ପାଦନକୁ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରିଛନ୍ତି ଏହା ଫଳରେ ଇଥାନଲ ଭଳି ବିକ୍ସଚ୍ଚ ଇନ୍ଧନ ଚାଳିତ ଯାନରେ ଏହା ବ୍ୟବହାର କରାଯାଇ ପାରିବ ସୋସାଇଟି ଅଫ୍ ଇଣ୍ଡିଆ ଅଟେ

ଏହାକୁ ରୋକିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ବିକାଶର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଶିଳ୍ପାଞ୍ଚଳର ପ୍ରଭାବରୁ ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟକ୍ରମ ଚାଲିଛି ବୋଲି ଏହି ବୈଠକରେ ଅନୁରୋଧ କରାଯାଇଥିଲା ଶ୍ରୀ ଗଡ଼କରୀ ପ୍ରତିନିଧିମାନଙ୍କର ଏହି ଅନୁରୋଧକୁ ପରୀକ୍ଷା କରିବାକୁ ରାଜି ହୋଇଥିବା ବେଳେ ଭାରତୀୟ ଅଟେ ମୋବାଇଲ୍ ସ୍ତରକୁ ବିଶ୍ୱସ୍ତରୀୟ ଗୁଣବତ୍ତା ପ୍ରଦାନ କରିବା ପାଇଁ ଆହ୍ୱାନ କରିଛନ୍ତି

ଗତ ସୋମବାର ଦିନ ଏହି ସ୍ୱେକ୍ରମ୍ ନିଲାମ ଆରମ୍ଭ ହୋଇଥିଲା

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଡାକ୍ତର ନର୍ସ ପୋଲିସ ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିଷେଧକ ଦିଆଯାଇଥିଲା

ଅନ୍ଲାଇନ କରିଆରେ ପଞ୍ଜିକରଣ କରିବା ସହ ସ୍ଥାନୀୟ ଟିକାକରଣ କେନ୍ଦ୍ରରେ ଯାଇ ଏହା କରିବାକୁ ହିତାଧିକାରୀମାନଙ୍କୁ କୁହାଯାଇଛି

ୟୁଏନ୍ଏଚ୍ଆର୍ସି ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ଭାରତ ନିଜର ଉତ୍ତର ଦେବା ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ କହିଛି ଯେ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଏକ ଆଶ୍ରୟସ୍ଥଳୀ ପାଲଟିଛି ଜାତିସଂଘର ଜେନେଭାଠାରେ ଥିବା ଭାରତୀୟ ମିଶନ୍ରେ ଏହାର ପ୍ରତିନିଧି ପଓ୍ୱନ୍ ବଢ଼େ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ପେନସନ୍ ଯୋଗାଇବାରେ ପାକିସ୍ତାନର ସନ୍ଦେହଜନକ ଭୂମିକା ରହିଛି ଶ୍ରୀ ବଢ଼େ ପୁଣି ମଧ୍ୟ କହିଛନ୍ତି ଯେ ଇସଲାମିକ୍ ସହଯୋଗ ସଂସ୍ଥାର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜାମ୍ଗୁ କାଶ୍ୱୀର ଉପରେ ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ ସେ କହିଛନ୍ତି ଏଭଳି ମନ୍ତବ୍ୟ ଭାରତ ବିରୋଧୀ ଏହା ଦୁଃଖ ଓ ପରିତାପର ବିଷୟ

ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ

ଗତକାଲି ବିଜେପି ଓ ଆସାମ ଗଣପରିଷଦର ନେତାମାନଙ୍କ ମଧ୍ୟରେ ଗୌହାଟୀଠାରେ ଆଉ ଏକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଛି ଉଭୟ ଦଳ ସୋମବାର ଦିନ ଏକ ବୈଠକରେ ଆଲୋଚନା କରିଥିଲେ